ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ କାର୍ଗୀଲ୍ ବୀର ଶହୀଦ୍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ରାଜ୍ୟପାଳ ବକ୍ତୁଭାଇ ବେଙ୍ଗାଲୁରୁ ସ୍ଥିତ ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ପୂର୍ବରୁ ଶ୍ରୀ ୟେଦୁରପ୍ପା କହିଥିଲେ ଚଳିତ ବିଧାନସଭାରେ ସେ ବିରୋଧୀ ଦଳର ନେତା ଥିବାରୁ ବିଧାୟକ ଦଳ ବୈଠକ ବସିବାର କୌଣସି ଆବଶ୍ୟକତା ନାହିଁ

ସଶସ୍ତ ବାହିନୀର ସୁପ୍ରିମ୍ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀନଗରର ବାଦାମୀବାଗ୍ ସ୍ଥିତ ଚିନାରବାହିନୀ ସେନା ମୁଖ୍ୟାଳୟରେ ଶହୀଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶହୀଦ୍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ସେ କହିଛନ୍ତି କାର୍ଗୀଲ୍ ଯୁଦ୍ଧ ସମୟରେ ସେ ସେଠାକୁ ଯିବାର ସୁଯୋଗ ପାଇଥିଲେ ଏବଂ ସାହସୀ ଯବାନମାନଙ୍କ ପ୍ରତି ସମର୍ଥନ ଜଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ବାହିନୀ ମୁଖ୍ୟ ଓ ତିନି ବାହିନୀ ଉପମୁଖ୍ୟଙ୍କ ସହ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ କାର୍ଗୀଲ୍ ଶହୀଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଲୋକସଭାରେ ମଧ୍ୟ ବୀର ଶହୀଦ୍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି

ସେଠାରେ ମେକର ଡିପି ସିଂହ ମସାଲ୍କୁ ଗ୍ରହଣ କରି ପରମବୀର ଚକ୍ର ବିଜେତା ଯୋଗେନ୍ଦ୍ର ଯାଦବକୁ ଦେଇଥିଲେ ଏବଂ ପଦାତିକ ବାହିନୀ ମୁଖ୍ୟ ବିପିନ୍ ରାଓ୍ୱତ୍ କାର୍ଗୀଲ୍ ଯୁଦ୍ଧ ସ୍କାରକୀରେ ମସାଲକୁ ସ୍ଥାପନ କରିଥିଲେ

ନାଇଡୁ ରାହୁଲ କାର୍ଗୀଲ୍ କାର୍ଗୀଲ୍ ବିଜୟ ଦିବସ ଅବସରରେ ଉପରାଷ୍ଟପତି ଏମ୍ ଭେଙ୍କୟା ନାଇଡ଼ ଦେଶ ସ୍ୱରକ୍ଷା ପାଇଁ ବଳୀଦାନ ଦେଇଥିବା ସାହସୀ ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ଏହି ଫଟୋ ପ୍ରଦର୍ଶନୀ ଭାରତୀୟ ପ୍ରତ୍ତାତ୍ୱିକ ସବେକ୍ଷଣ ଦ୍ୱାରା ଆୟୋଜନ କରାଯାଇଛି କାର୍ଗୀଲ୍ ଯୁଦ୍ଧରେ ଶହୀଦ୍ମାନଙ୍କ ବଳୀଦାନକୁ ସ୍କରଣ କରି ଶ୍ରୀ ପଟେଲ କହିଛନ୍ତି ବହୁଦିନ ଧରି ବଞ୍ଚିଥିବା ଲୋକମାନଙ୍କ ଅପେକ୍ଷା ଦେଶ ପାଇଁ ଜୀବନ ଦେଇଥିବା ଶହୀଦ୍ମାନେ ଚୀରସ୍କରଣୀୟ ହୋଇ ରହିବେ

କମ୍ପାନୀ ସାମାଜିକ ଦାୟିତ୍ୱ ପାଳନ ଜାତୀୟ କମ୍ପାନୀ ଆଇନ୍ ପ୍ରାଧିକରଣକୁ କେତେକ ଦାୟିତ୍ୱ ହସ୍ତାନ୍ତର ଏବଂ କମ୍ପାନୀ ସମ୍ପର୍କୀତ କେତେକ ଅପରାଧକୁ ଦିୱାନୀ ଶ୍ରେଣୀଭୁକ୍ତ କରିବା ଲକ୍ଷ୍ୟରେ ଏହି ସଂଶୋଧନ ଅଣାଯାଇଛି

ପୂର୍ବରୁ କାରି ଅଧ୍ୟାଦେଶକୁ ଅଚଳ କରିବାପାଇଁ ଏହି ବିଲ୍ ଅଣାଯାଇଛି ନଡା ଏନ୍ଡିଏ ବିଜେପିର ଅସ୍ଥାୟୀ ସଭାପତି କେପି ନଡ୍ରା କହିଛନ୍ତି ନରେନ୍ଦ୍ର ମୋଦୀ ସରକାର ସଂପ୍ରତି ନେଇଥିବା ନିଷ୍କଭି ଗୁଡ଼ିକ ଦେଶର ଉତ୍କଳ ଭବିଷ୍ୟତ ପାଇଁ ସ୍କଚନା ଦେଉଛି

ସେ କହିଛନ୍ତି ଜଳ ସମସ୍ୟା ଦୂର ସହ ଚନ୍ଦ୍ର ପୂଷ୍ଠରେ ଅବତରଣ ସମେତ ବହୃଦିନ ହେଲା ଅବହେଳିତ ଅବସ୍ଥାରେ ଥିବା ଗରିବ କୃଷକ ଶ୍ରମିକ ଓ ଖୁଚୁରା ଦୋକାନୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନେଇଛନ୍ତି

ଏହି ଘରଗୁଡ଼ିକରେ ଗ୍ୟାସ୍ କନେକ୍ସନ୍ ପାଇଖାନା ଓ ପିଇବା ପାଣି ସୁବିଧା ରହିବ

ସିବିଆଇ ତଲୱାର ବିମାନ ଚଳାଚଳ ଦୁର୍ନୀତି ମାମଲାରେ ସିବିଆଇ ପଳାତକ ଅପରାଧୀ ଦୀପକ ତଲୱାରକୁ ଆଜି ଗିରଫ୍ କରିଛି ସିବିଆଇ ବିଚାରପତି ଅନୀଲ କୁମାର ସିସୋଡିଆ ତାଙ୍କର ଆଗୁଆ ଜାମିନ୍ ଆବେଦନକୁ ଅଗ୍ରାହ୍ୟ କରିବା ପରେ କୋର୍ଟ୍ ପରିସର ଭିତରୁ ଦୀପକ ତଲୱାରଙ୍କୁ ଗିରଫ୍ କରାଯାଇଛି

ଏହା ଉପରେ ଆଜି ରାତି ସୁଦ୍ଧା କୋର୍ଟ୍ ନିର୍ଦ୍ଦେଶ ଦେବାର ଆଶା କରାଯାଉଛି ଏହି ଦୁର୍ନୀତି ମାମଲାରେ କଳାଧନ ବୈଧ ଅଭିଯୋଗରେ ବର୍ତ୍ତମାନ ତଲୱାରଙ୍କୁ ବିଚାରବିଭାଗୀୟ ହାଜତରେ ରଖାଯାଇଛି

ଗୁଡ଼ଗାଁର ମାନେଶ୍ୱର ଥାନାରେ ରୁଜୁ ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ତଦନ୍ତ କରି ଏହି ପଦକ୍ଷେପ ନେଇଛି ଏହି ମାମଲାକୁ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଓ ଦୁର୍ନୀତି ନିବାରଣ ବ୍ୟୁରୋକୁ ତଦନ୍ତ ପାଇଁ ପଠାଯାଇଛି ହରିଆଣା ସରକାରଙ୍କର କେତେକ ଅଜ୍ଞାତ ସରକାରୀ କର୍ମଚାରୀ ଏବଂ ବେସରକାରୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଏହି ତଦନ୍ତ ଚାଲିଛି

ସେ କହିଛନ୍ତି ଇରାନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବାକି କର୍ମଚାରୀମାନଙ୍କୁ ମୁକୁଳାଇବା ପାଇଁ ସେ ଦେଶର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ଇଣ୍ଡିଆ କୋଚ୍ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଲ୍ ଦେବଙ୍କ ନେତୃତ୍ୱ ଗଠିତ କ୍ରିକେଟ୍ ଉପଦେଷ୍ଟା କମିଟିକ୍ ଭାରତର ନ୍ତଆ କୋଚ୍ ବାଛିବା ପାଇଁ ଦାୟିତ୍ୱ ଦିଆଯାଇଛି ଆସନ୍ତା ମାସ ମଧ୍ୟଭାଗରେ କୋଚ୍ ପଦ ପାଇଁ ସାକ୍ଷାତକାର ହେବାର ଆଶା କରାଯାଉଛି ନୂଆଦିଲ୍ଲୀରେ ଏକ ବୈଠକ ପରେ ଭାରତୀୟ କ୍ରିକେଟ୍ ପ୍ରଶାସନିକ କମିଟି ପକ୍ଷର୍ ଏହି ନିଷ୍ପଭି ନିଆଯାଇଛି

ବ୍ୟାଡ୍ମିଣ୍ଟନ୍ ଜାପାନ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବିଭାଗ ସିଙ୍ଗଲ୍ୱ କ୍ୱାର୍ଟରଫାଇନାଲ୍ ମ୍ୟାଚ୍ରେ ବି ସାଇ ପ୍ରଣୀତ୍ ଇଣ୍ଡୋନେସିଆର ଟମି ସୁଗିଆର୍ଭୋଙ୍କୁ ଅକ୍ଲେଶରେ ହରେଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି ସେମିଫାଇନାଲ୍ରେ ସେ ଜାପାନ୍ର ଏକ ନୟର ଖେଳାଳି କେନ୍ତୋ ମୋମୋତଙ୍କୁ ଭେଟିବେ ତେଣେ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଜାପାନ୍ର ଅକାନେ ୟାମାଗୁଚିଙ୍କଠାରୁ ଦ୍ୱିତୀୟ ରାଉଣ୍ଡରେ ହାରିଯାଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି

ସେ ହରପୁଲ୍ ସିଂହଙ୍କୁ ଆକି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ହରେଇ ଏହି ସଫଳତା ହାସଲ କରିଛନ୍ତି

ସନ୍ଦୀପ ତୋମର ଏବଂ ଉତ୍କର୍ଷ କାଲେ ମଧ୍ୟ ବିଶ୍ୱ ଚମ୍ପିୟନ୍ସିପ୍ ସ୍କାର୍ଡ୍ରେ ସ୍ଥାନ ପାଇଛନ୍ତି

ବିହାର ଫ୍ଲଡ ବିହାରର ଦରଭଙ୍ଗା ଓ ସୀତାମାଢ଼ି ଜିଲ୍ଲାର ବନ୍ୟା ପରିସ୍ଥିତି ଆହୁରି ଶୋଚନୀୟ ହୋଇପଡିଛି ବାଗ୍ମତି ଓ ଅଧୱାରା ଏବଂ ଏହାର ଶାଖାନଦୀ ଗୁଡ଼ିକର କଳସ୍ତର ବୃଦ୍ଧି ପାଇବା ଦ୍ୱାରା ସେହି କିଲ୍ଲାଗୁଡ଼ିକର ସହରାଞ୍ଚଳ ବନ୍ୟାପାଣିରେ ମାଡ଼ି ଯାଇଛି ଦରଭଙ୍ଗା ଜିଲ୍ଲାର ସମସ୍ତ ବ୍ଲକ ବନ୍ୟା ଜଳରେ ବୁଡ଼ିରହିଛି

କେନ୍ଦ୍ରୀୟ ଜଳ କମିଶନ କହିଛି କୋଶି ଓ ମହାନନ୍ଦା ନଦୀର କଳସ୍ତର ବୃଦ୍ଧିପାଇ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନେ ଜାତୀୟ ରାଜପଥ ଓ ଅନ୍ୟାନ୍ୟ ଉଚ୍ଚସ୍ଥାନ ଗୁଡ଼ିକରେ ଆଶ୍ରୟ ନେଇଛନ୍ତି